ପଶ୍ଚିମବଙ୍ଗରେ ପ୍ରଚାର ପାଇଁ ଆଜି ହେଉଛି ଶେଷ ଦିନ

ଆଜି ସିକ୍କିମ୍ ରାଜ୍ୟ ପ୍ରତିଷ୍ଠା ଦିବସ ପାଳନ କରାଯାଉଛି

କ୍ୟାମ୍ପେନିଂ ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ପ୍ରଚାର କାର୍ଯ୍ୟ ଶୀର୍ଷରେ ପହଞ୍ଚିଛି

ଭୋଟଦାତାମାନଙ୍କୁ ଆକୃଷ୍ଟ କରିବାପାଇଁ ବିଭିନ୍ନ ରାଜନୈତିକ ଦଳଗୁଡ଼ିକର ତାରକା ପ୍ରଚାରକମାନେ ଦେଶର ଭିନ୍ନ ଭିନ୍ନ ସ୍ଥାନରେ ର୍ୟାଲି ଓ ସଭାସମିତିମାନ କରୁଛନ୍ତି

ଶ୍ରୀ ମୋଦି ଉତ୍ତର ପ୍ରଦେଶର ମାଓ ଠାରେ ଆକି ଏକ ନିର୍ବାଚନୀ ସଭାରେ ଉଦ୍ବୋଧନ ଦେଇଛନ୍ତି ସେ କହିଛନ୍ତି ଗରିବ କୃଷକ ଓ ମହିଳାମାନଙ୍କ କଲ୍ୟାଣ ପାଇଁ ତାଙ୍କ ସରକାର ପ୍ରତିଶ୍ରତିବଦ୍ଧ ଅଛି ପ୍ରଧାନମନ୍ତ୍ରୀ କହିଛନ୍ତି ଆର୍ଥିକ ସହାୟତାଗୁଡ଼ିକ ସିଧାସଳଖ କୃଷକମାନଙ୍କ ବ୍ୟାଙ୍କ ଜମାଖାତାକୁ ପଠାଯାଉଛି ଆଜି ସେ ଉତ୍ତର ପ୍ରଦେଶର ଚନ୍ଦୌରୀ ଓ ମିର୍ଜାପୁରରେ ଏବଂ ପଣ୍ଟିମଙ୍ଗର ମଥୁରାପୁର ଓ ଦମ୍ଦମ୍ରେ ଉଦ୍ବୋଧନ ଦେବେ ବିଜେପି ସଭାପତି ଅମିତ୍ ଶାହା ଉତ୍ତରପ୍ରଦେଶର ଗୋରଖପୁରଠାରେ ଏକ ରୋଡ୍ ଶୋ' କରିବେ ଏବଂ ମହାରାଜଗଞ୍ଜଠାରେ ଏକ ର୍ୟାଲିରେ ଉଦ୍ବୋଧନ ଦେବେ କଂଗ୍ରେସ ସଭାପତି ରାହୁଲ୍ ଗାନ୍ଧି ଉତ୍ତରପ୍ରଦେଶର କୁଶୀନଗର ଓ ବିହାରର ପାଟନାଠାରେ ଆଜି ପ୍ରଚାର କର୍ତ୍ଥଲାବେଳେ ପାର୍ଟିର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧି ଉତ୍ତରପ୍ରଦେଶର ମହାରାଜଗଞ୍ଜରେ ପ୍ରଚାର କରିବେ

ଗତ ମଙ୍ଗଳବାର ଦିନ ବିଜେପି ସଭାପତି ଅମିତ୍ ଶାହାଙ୍କ କଲ୍କାତାରେ ରୋଡ୍ ଶୋ' ସମୟରେ ହିଂସାକାଣ୍ଡ ଘଟଣାକୁ ନେଇ ନିର୍ବାଚନ କମିଶନ ପ୍ରଚାର ସମୟ ହ୍ରାସ କରିଛନ୍ତି ନ୍ତଆଦିଲ୍ଲୀରେ ଏକ ସାମ୍ଭାଦିକ ସମ୍ମିଳନୀରେ ଉଦ୍ବୋଧନ ଦେଲାବେଳେ ଉପନିର୍ବାଚନ କମିଶନର୍ ଚନ୍ଦ୍ରଭ୍ଷଣ କୁମାର କହିଛନ୍ତି ନିର୍ବାଚନ ଆୟୋଗଙ୍କ ସାୟିଧାନିକ କ୍ଷମତା ବଳରେ ପ୍ରଥମ ଥରପାଇଁ ଏଭଳି ପଦକ୍ଷେପ ନିଆଯାଇଛି ରାଜ୍ୟର ଘରୋଇ ବିଭାଗ ପ୍ରମୁଖ ସଚିବ ଅତ୍ରି ଭଟ୍ଟାଚାର୍ଯ୍ୟ ଏବଂ ସିଆଇଡିର ଅତିରିକ୍ତ ମହାନିର୍ଦ୍ଦେଶକ ରାଜୀବ କୁମାରଙ୍କୁ ହଟାଇବାପାଇଁ ମଧ୍ୟ ନିର୍ବାଚନ ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି ସମାଜ ସଂସ୍କାରକ ଇଶ୍ୱର ଚନ୍ଦ୍ର ବିଦ୍ୟାସାଗରଙ୍କ ପ୍ରତିମ୍ଭିତ୍ତି ଭଙ୍ଗା ଘଟଣା ଉପରେ ନିର୍ବାଚନ ଆୟୋଗ କ୍ଷୁହ୍ ହୋଇଛନ୍ତି ନିର୍ବାଚନ ଆୟୋଗଙ୍କ ଏଭଳି ପଦକ୍ଷେପ ଉପରେ ପଣ୍ଢିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ଆୟୋଗଙ୍କର ଏଭଳି ନିଷ୍ପଭି ଅଣସାୟିଧାନିକ ଓ ଅନୈତିକ

ସେହି ଆସନଗ୍ରଡ଼ିକ ହେଲା ଦମ୍ଦମ୍ ବାରାସାତ୍ ବସିରିହାଟ ଜୟନଗର ମଥୁରାପୁର ଡାଏମଣ୍ଡ୍ ହାରବର୍ ଯାଦବପୁର କଲ୍କାତା ଦକ୍ଷିଣ ଓ କଲ୍କାତା ଉତ୍ତର କଂଗ୍ରେସ ଇସି ପଣ୍ଟିମବଙ୍ଗ ହିଂସାକାଣ୍ଡ ଘଟଣାକୁ ନେଇ ପ୍ରଚାର କାର୍ଯ୍ୟକୁ ନିଷେଧାଦେଶ କରିବା ଲାଗି ସମୟ ହ୍ରାସ କରିବାପାଇଁ ନିର୍ବାଚନ ଆୟୋଗଙ୍କ ପଦକ୍ଷେପ ସ୍ୱାଧୀନ ଓ ନିରପେକ୍ଷ ନୁହେଁ ବୋଲି କଂଗ୍ରେସ ଦାବି କରିଛି ପାର୍ଟି ପ୍ରବକ୍ତା ରଣଦୀପ୍ ସିଂ ସ୍କରଜେୱାଲା ନୂଆଦିଲ୍ଲୀରେ କହିଛନ୍ତି ନିର୍ବାଚନ ଆୟୋଗ ବିଜେପିର ଚାପରେ କାମ କରୁଛନ୍ତି ଏବଂ ନିଜର ସାୟିଧାନିକ କର୍ତ୍ତବ୍ୟରେ ଅବହେଳା କରୁଛନ୍ତି ସେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଆକି ମଥୁରାପୁର ଓ ଦମ୍ଦମ୍ରେ ର୍ୟାଲି ପାଇଁ ସୁଯୋଗ ଦେବା ଲକ୍ଷ୍ୟରେ ନିର୍ବାଚନ ଆୟୋଗ ଏଭଳି ନିର୍ଦ୍ଦେଶ ଦେଇଥିବା ଜଣାପଡ଼ୁଛି ଶ୍ରୀ ସୂରକେଓ୍ୱାଲା କହିଛନ୍ତି କଲ୍କାତା ରୋଡ୍ ଶୋ'ବେଳେ ହିଂସାକାଣ୍ଡ ଘଟଣାପାଇଁ ବିଜେପି ସଭାପତି ଅମିତ୍ ଶାହା ମୁଖ୍ୟତଃ ଦାୟୀ ମାୟାବତୀ ଡବ୍ଲ୍ୟୁବି ବିଏସ୍ପି ମୁଖ୍ୟ ମାୟାବତୀ କହିଛନ୍ତି ବିଜେପି ସରକାରଙ୍କ ବିଫଳତାଗୁଡ଼ିକୁ ଘୋଡ଼ାଇବା ଲାଗି ଲୋକମାନଙ୍କ ଧ୍ୟାନ ହଟାଇବା ଲକ୍ଷ୍ୟରେ ପଣ୍ଟିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ୍ କରାଯାଉଛି ଲକ୍ଷ୍ମୌଠାରେ ସାମ୍ଭାଦିକମାନଙ୍କ ସହ କଥାବାର୍ତ୍ତାବେଳେ ମାୟାବତୀ କହିଛନ୍ତି କେନ୍ଦ୍ର ସରକାରଙ୍କ ଚାପର ବଶବର୍ତ୍ତୀ ହୋଇ ପଣ୍ଟିମବଙ୍ଗରେ ପ୍ରଚାର ସମୟ ହ୍ରାସ କରିଛନ୍ତି ଅବାଧ ଓ ନିରପେକ୍ଷ ଭାବେ ଲୋକସଭା ନିର୍ବାଚନ କରାଯାଉ ନାହିଁ ବୋଲି ସେ ଅଭିଯୋଗ କରିଛନ୍ତି

ଦୂଇ ଜଣ ଯବାନ ଓ କଣେ ସାଧାରଣ ଲୋକ ଆହତ ହୋଇଛନ୍ତି ସଂଘର୍ଷ ସ୍ଥଳୀର୍ ଅସ୍ତଶସ୍ତ ଓ ଗ୍ରଳିଗୋଳା କବତ କରାଯାଇଛି ପ୍ରଲ୍ୱାମା ସହରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସାନ୍ଧ୍ୟ ଆଇନ୍ କାରି କରାଯାଇଛି ଏବଂ ପ୍ରତିକାରମଳକ ବ୍ୟବସ୍ଥା ସ୍ୱରୂପ ପୁଲ୍ୱାମା ଓ ଏହାର ଆଖପାଖ ଅଞ୍ଚଳରେ ଇଷ୍ଟରନେଟ୍ ସେବାକୁ ବନ୍ଦ୍ କରାଯାଇଛି ଓଡ଼ିଶା ସେଣ୍ଟ୍ରାଲ୍ ଟିମ୍ ଓଡ଼ିଶାର ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନରେ ଆସିଥିବା ଆନ୍ତଃ ମନ୍ତ୍ରୀସ୍ତରୀୟ କେନ୍ଦ୍ରୀୟ ଦଳ ତିନିଦିନିଆ ଗସ୍ତ ସାରି ଫେରିଯାଇଛନ୍ତି

କେନ୍ଦ୍ରୀୟ ଟିମ୍ର ମ୍ରଖ୍ୟ ଅତିରିକ୍ତ ସ୍ୱରାଷ୍ଟ୍ର ସଚିବ ବିବେକ ଭରଦ୍ୱାଳ ସାମ୍ଭାଦିକମାନଙ୍କୁ କହିଛନ୍ତି ବାତ୍ୟା କ୍ଷତିଗ୍ରସ୍ତମାନଙ୍କୁ କେନ୍ଦ୍ର ସରକାର ସହାୟତା ଯୋଗାଉଛନ୍ତି ଏବଂ ପ୍ରନର୍ଗଠନ ଓ ଥଇଥାନ କାମପାଇଁ କେନ୍ଦ୍ରୀୟ ସହାୟତା କାରି ରହିବ ସେ କହିଛନ୍ତି ବାତ୍ୟାଦ୍ୱାରା ଅନେକ ପରିମାଣର ଘରଦ୍ୱାର ହୋଟେଲ୍ ପାନ ଦୋକାନ ଭାଙ୍ଗିଯାଇଛି ଏବଂ ଫଳ ବଗିଚା ଓ ନଡ଼ିଆ ବଗିଚା ନଷ୍ଟ ହୋଇଯାଇଛି

ଶ୍ରୀ ଗାନ୍ଧି ସାମ୍ବାଦିକମାନଙ୍କୁ କହିଛନ୍ତି ଅଭିଯୁକ୍ତମାନଙ୍କୁ ଖୁବ୍ ଶୀଘ୍ର ଦଶ୍ଡ ଦିଆଯାଇ ପୀଡ଼ିତାଙ୍କୁ ନି୍ୟାୟ ପ୍ରଦାନ କରାଯିବ ଏଭଳି ଘଟଣାର ପୁନରାବୂତ୍ତିକୁ ରୋକିବା ଏବଂ ମହିଳାମାନଙ୍କ ନିରାପତ୍ତା ଓ ସୁରକ୍ଷାକୁ ନିର୍ଜିତ କରିବାପାଇଁ ରାଜ୍ୟ ସରକାର ସବୁ ସମ୍ଭାବ୍ୟ ପଦକ୍ଷେପ ନେଉଥିବା ସେ କହିଛନ୍ତି କର୍ଣ୍ଣାଟକ ବାଇ ଇଲେକ୍ସନ୍ କର୍ଣ୍ଣାଟକର କୁଣ୍ଡାଗୋଲ୍ ଓ ଚିଞ୍ଚୋଲି ବିଧାନସଭା ଆସନ ପାଇଁ ଆସନ୍ତା ରବିବାର ଦିନ ଉପନିର୍ବାଚନ ହେବ ପୌରପାଳିକା ପ୍ରଶାସନ ମନ୍ତ୍ରୀ ତଥା କଂଗ୍ରେସ ବିଧାୟକ ସିଏସ୍ ଶିବାଲୀଙ୍କ ବିୟୋଗରେ କୁଣ୍ଡାଗୋଲ୍ ଆସନ ଖାଲି ପଡ଼ିଥିଲାବେଳେ କଂଗ୍ରେସ ବିଧାୟକ ଉମେଶ ଯାଦବ ବିଜେପି ଟିକେଟ୍ରୁ ଲୋକସଭା ପାଇଁ ପ୍ରାର୍ଥୀ ହୋଇଥିବାରୁ ଚିଞ୍ଚୋଲି ଆସନରୁ ଇସଫା ଦେବାପରେ ସେଠାରେ ଉପନିର୍ବାଚନ କରାଯାଉଛି ଉମେଶ ଯାଦବ କାଲ୍ବୁର୍ଗୀ ଲୋକସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ମଲ୍ଲିକାର୍ଜୁନ ଖଡ୍ଗେଙ୍କ ବିରୋଧରେ ନିର୍ବାଚନ ଲଢ଼ୁଛନ୍ତି

ୟୁଏସ୍ ଇମିଗ୍ରେସନ୍ ପ୍ଲାନ୍ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପ୍ ଏକ ନୂଆ ଦେଶାନ୍ତର ଗମନ ପ୍ରସ୍ତାବ ଘୋଷଣା କରିବାର ଆଶା କରାଯାଉଛି ପାରିବାରିକ ସମ୍ପର୍କ ଭିଭିରେ ବିଦେଶୀ ନାଗରିକମାନଙ୍କୁ ଆମେରିକାକୁ ଯିବା ଲାଗି ଭିସା ପ୍ରଦାନ ସକାଶେ ଅଗ୍ରାଧିକାର ଦିଆ ନ ଯାଇ ବିଦେଶୀ ନାଗରିକମାନଙ୍କ ଯୋଗ୍ୟତା ଆଧାରରେ ଭିସା ପ୍ରଦାନ କରାଯିବ

ଡୋନାଲ୍ଡ୍ ଟ୍ରମ୍ପ୍ ବରିଷ୍ଣ ଉପଦେଷ୍ଟା ଜାରେଡ୍ କୁଶନର୍ ଏହି ନୂଆ ଯୋଜନାର ମୁଖ୍ୟ ରହିବେ ଏବଂ ଏହାଦ୍ୱାରା ସୀମା ସୁରକ୍ଷାକୁ ମଜବୁତ୍ କରାଯାଇ ପାରିବ ଏହି ଯୋଜନା କାର୍ଯ୍ୟକାରୀ ହେଲେ ଗ୍ରୀନ୍ କାର୍ଡ଼ କିୟା ଆଇନତଃ ସ୍ଥାୟୀ ବାସିନ୍ଦା ବ୍ୟବସ୍ଥାକୁ ପରିବର୍ଭନ କରାଯିବ ଫଳରେ ଯୋଗ୍ୟତା ଅଧିକ ଡିଗ୍ରୀ ଏବଂ ପେସାଦାର ଯୋଗ୍ୟତା ଥିବା ବ୍ୟକ୍ତିମାନଙ୍କୁ ସହଜରେ ଆମେରିକୀୟ ଭିସା ମିଳିପାରିବ ଆଜି ଶ୍ରୀ ଟ୍ରମ୍ପ୍ ଏହି ଯୋଜନା ବିଷୟରେ ଘୋଷଣା କରିବାର ଆଶା କରାଯାଉଛି ଏଚ୍ଏମ୍ ଆସାମ ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂ ଗୌହାଟୀ ବୋମା ବିସ୍ଫୋରଣ ସଂକ୍ରାନ୍ତରେ ଆସାମ ମ୍ରଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ୍ଙ୍କ ସହ ଟେଲିଫୋନ୍ ଯୋଗେ କଥାବାର୍ତ୍ତା କରିଛନ୍ତି

ଶ୍ରୀ ସୋନୋୱାଲ୍ ପରିସ୍ଥିତି ସଂକ୍ରାନ୍ତରେ ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି ସ୍ୱରାଷ୍ଟ୍ରମନ୍ତ୍ରୀ ଆହତମାନଙ୍କର ଆଶ୍ର ଆରୋଗ୍ୟ କାମନା କରିଛନ୍ତି ପୁଲିସ୍ ଓ ଅନ୍ୟ ସଂସ୍ଥାଗୁଡ଼ିକଦ୍ୱାରା ଘଟଣାର ତଦନ୍ତ କରାଯାଉଛି ବିସ୍ଫୋରଣ ସଂକ୍ରାନ୍ତରେ ତଦନ୍ତ କରିବାପାଇଁ ମୁଖ୍ୟମନ୍ତ୍ରୀ ରାଜ୍ୟ ପୁଲିସ୍ ମହାନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି

ଶ୍ରୀ କୋବିନ୍ଦ୍ ରାଜ୍ୟବାସୀଙ୍କର ଉଜ୍ଜଳ ଓ ସମୃଦ୍ଧ ଭବିଷ୍ୟତ୍ କାମନା କରିଛନ୍ତି